ଇସି ଗାଇଡ୍ଲାଇନ୍ସ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଆଗାମୀ ସାଧାରଣ ନିର୍ବାଚନ ଓ ଉପନିର୍ବାଚନଗୁଡ଼ିକ ପାଇଁ ନିର୍ବାଚନ କମିଶନ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସବିସ୍ଚୃତ ନିର୍ଦ୍ଦେଶାବଳୀ ଜାରି କରିଛି ଏହି ନିର୍ଦ୍ଦେଶାବଳୀରେ ଉଭୟ ପ୍ରାର୍ଥୀ ଓ ଅଫିସରମାନଙ୍କ ପାଇଁ କୋଭିଡ୍ କଟକଣା ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି

ର୍ୟାଲି ଓ ସାଧାରଣ ସଭାଗୁଡ଼ିକ ସମୟରେ କୋଭିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ସମସ୍ତ କଟକଣାର ବାଧ୍ୟତାମୂଳକ ଭାବେ ପାଳନ କରାଯିବ କମିଶନ୍ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କର ତାଲିମ୍ ସମ୍ଭନ୍ଧରେ ନିର୍ଦ୍ଦେଶାବଳୀ ଜାରି କରି ବଡ଼ବଡ଼ ହଲ୍ରେ ଦୂରତା ବକାୟ ରଖି ସେମାନଙ୍କୁ ତାଲିମ ଦେବାକୁ କହିଛି ତାଛଡ଼ା ଅନ୍ଲାଇନ୍ ଉପାୟରେ ତାଲିମ ଦେବା ପାଇଁ ମଧ୍ୟ କମିଶନ୍ ଗୁରୁତ୍ୱ ଦେଇଛି ପ୍ରାର୍ଥୀପତ୍ର ସମେତ ନିର୍ବାଚନ ସମ୍ଭନ୍ଧୀୟ ସମସ୍ତ ଦସ୍ତାବିଜ୍ ଅନ୍ଲାଇନ୍ରେ ଉପଲବ୍ଧ ହେବ ପ୍ରାର୍ଥୀମାନେ ସିକ୍ୟୁରିଟି ଅର୍ଥ ଅନ୍ଲାଇନ୍ ଜମା କରିବେ ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ଦୁଇ ଜଣ ଲୋକ ଓ ଗୋଟିଏ ଗାଡ଼ିକୁ ଅନୁମତି ଦିଆଯିବ ନିର୍ବାଚନ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ୍ ପରିଧାନ କରିବାକୁ ହେବ ପ୍ରତ୍ୟେକ ପ୍ରବେଶ ସ୍ଥୁଳୀରେ ଥର୍ମାଲ୍ ସ୍କ୍ରିନିଂ କରାଯିବ ଭୋଟ୍ ଗ୍ରହଣ କେନ୍ଦ୍ର ପରିସରରେ ସାନିଟାଇଜର ସାବୁନ ଓ ପାଣି ଆଦି ରଖାଯିବାକୁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ସାମାଜିକ ଦୂରତାର ନିୟମ ସହ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରାଇବାକୁ ଏଥିରେ କୁହାଯାଇଛି ଗୋଟିଏ ଭୋଟ୍ ଗ୍ରହଣ କେନ୍ଦ୍ରରେ ସର୍ବାଧିକ ଏକ ହଜାର ମତଦାତାଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯିବ

ଏଚ୍ଏସ୍ ଷ୍ଟେଟ୍ ଚିପ୍ ସେକ୍ରେଟେରୀ ସ୍ପରାଷ୍ଟ୍ର ସଚିବ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ରାଜ୍ୟ ମଧ୍ୟରେ ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଜିନିଷପତ୍ର ଏବଂ ଲୋକମାନଙ୍କର ଗମନାଗମନ ଉପରେ କୌଣସି କଟକଣା ନାହିଁ ବୋଲି ଜଣାଇଛନ୍ତି ତୂତୀୟ ପର୍ଯ୍ୟାୟ କୋଭିଡ୍ କଟକଶା କୋହଳର ନିର୍ଦ୍ଦେଶାବଳୀରେ ପାଞ୍ଚ ନମ୍ଘର ପାରା ବିଷୟରେ ସେ ରାଜ୍ୟ ମୁଖ୍ୟ ସଚିବମାନଙ୍କର ଦୃଷ୍ଟି ଆକର୍ଷଣ କରାଇଛନ୍ତି ଏହି ପାରାରେ ପଡ଼ୋଶୀ ଦେଶଗୁଡ଼ିକ ସହ ସ୍ଥଳ ସୀମା ଦେଇ ବାଣିଜ୍ୟ କାରବାର ପାଇଁ ସ୍ୱାକ୍ଷରିତ ରାଜିନାମା ଅନୁସାରେ ସାମାଗ୍ରୀ ଓ ଲୋକମାନଙ୍କର ଗମନାଗମନ ପାଇଁ କୌଣସି ସ୍ୱତନ୍ତ୍ର ଅନୁମତି ନ ନେବା ବିଷୟରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସ୍ତରରେ ଲୋକମାନଙ୍କର ଗମନାଗମନ ଓ ମାଲପତ୍ର ନବାଆଶିବା ଉପରେ ସ୍ଥାନୀୟ କଟକଣା ଲାଗୁ କରାଯାଉଥିବାର ବିଭିନ୍ନ ଖବର ସଂକ୍ରାନ୍ତରେ ଚିଠିରେ ଉଲ୍ଲେଖ କରାଯାଇଛି

ଅଶୋକ ଲାବାସାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି

ବିହାର ବିଧାନସଭା ନିର୍ବାଚନ ପାଇଁ କମିଶନ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଥିବା ଭଳି ଏକ ସମୟରେ ରାଜୀବ କୁମାରଙ୍କୁ ନିଯୁକ୍ତି ମିଳିଛି

ଗଣେଶ ଚତୁର୍ଥୀ ଗଣେଶ ଚତୁର୍ଥୀ ଧାର୍ମିକ ମନୋଭାବ ଓ ପାରମ୍ପରିକ ଆନନ୍ଦ ଉଲ୍ଲାସ ସହକାରେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ଜ୍ଞାନ ସମୃଦ୍ଧି ଓ ସୌଭାଗ୍ୟର ଦେବତା ପ୍ରଭୁ ଗଣେଶଙ୍କର ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ ଲୋକମାନେ ମୃତ୍ତିକା ନିର୍ମିତ ଗଣେଶଙ୍କର ପ୍ରତିମୂର୍ତ୍ତିଗୁଡ଼ିକୁ ଘରେ ଆଶି ପୂଜାର୍ଚ୍ଚନା କରୁଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଗଣେଶ ଚତୁର୍ଥୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭଗବାନ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ ଓ ଏହି ଅବସରରେ ସବୁବର୍ଗର ଲୋକମାନେ ମହାସମାରୋହରେ ଆନନ୍ଦ ଉଲ୍ଲାସର ସହ ପ୍ରଜାରେ ସାମିଲ ହୋଇଥାନ୍ତି ସେ କହିଛନ୍ତି ଚଳିତବର୍ଷ କୋଭିଡ୍ ନାଇଷ୍ଟିନ୍ ପାଇଁ ଆମକୁ ଏ କ୍ଷେତ୍ରରେ ବହୁ ଅସୁବିଧା ଭୋଗକରିବାକୁ ପଡୁଛି ଭଗବାନ ଗଣେଶ ଦେଶର ଜନସାଧାରଣଙ୍କର ମଙ୍ଗଳ କରନ୍ତୁ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି ଏହି ଅବସରରେ ପାରସ୍କରିକ ଶ୍ରଦ୍ଧା ଭ୍ରାତ୍ଭାବ ଏକତା ଓ ସୌହାର୍ଦ୍ଧ୍ୟ ବଜାୟ ରଖିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଭଗବାନ ଗଣେଶ ଜ୍ଞାନ ସମୃଦ୍ଧି ଓ ସୌଭାଗ୍ୟର ଦେବତା ସେ କହିଛନ୍ତି ଆମେ ଭଗବାନ ଗଣେଶଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରିଥାଉ ଭଗବାନ ଗଣେଶ ସଂକଟ ମୋଚନ କରିଥାନ୍ତି ଓ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ସମୟରେ ଆମେ ପ୍ରଥମେ ତାଙ୍କୁ ଆବାହନ କରିଥାଉ ବୋଲି ଉପରାଷ୍ଟ୍ରପତି କହିଛନ୍ତି ସେ କହିଛନ୍ତିଗଣେଶ ଚତ୍ରର୍ଥରେ ବହୁ ସଂଖ୍ୟାରେ ଲୋକମାନେ ଏକତିତ ହେବା ଓ ଶୋଭାଯାତ଼୍ାମାନ ବାହାରିବାର ଯଦିଓ ପରମ୍ପରା ରହିଆସିଛି କୋବିଡ ନାଇଷ୍ଟିନ୍ ଯୋଗୁଁ ଚଳିତବର୍ଷ ଲୋକମାନଙ୍କୁ ଏ ସବୁରୁ ନିବୂତ୍ତ ରହିବାକୁ ପଡ଼ିବ ଦେଶର ପ୍ରତ୍ୟେକ ନାଗରିକ ଗଣେଶ ଚତୁର୍ଥୀ ସମୟରେ କୋବିଡ୍ କଟକଣାଗୁଡ଼ିକର ଠିକ୍ ରୂପେ ପାଳନ କରିବାକୁ ଶ୍ରୀ ନାଇଡୁ ଅନୁରୋଧ କରିଛନ୍ତି ଗଣେଶ ଚତୁର୍ଥୀ ସମାଜରେ ଶାନ୍ତି ସଦ୍ଭାବନା ଓ ସମୃଦ୍ଧି ଆଣିଦେବ ବୋଲି ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗଶେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଚ୍ଚନ୍ତି ଭଗବାନ ଗଣେଶଙ୍କ ଆଶୀର୍ବାଦ ସର୍ବଦା ଲୋକମାନଙ୍କ ଉପରେ ରହିବ ଓ ଦେଶରେ ସୁଖ ଓ ସମୃଦ୍ଧି ବଜାୟ ରହିବ ବୋଲି ସେ ପ୍ରାର୍ଥନା କରୁଛନ୍ତି ମହାରାଷ୍ଟ୍ରରେ ଆଜିଠାରୁ ଦଶଦିନ ବ୍ୟାପି ଗଣେଶ ଉତ୍ସବ ପାଳନ ଆରମ୍ଭ ହୋଇଛି ଗଣପତି ବସ୍ପା ମୋରିୟା ମଙ୍ଗଳମୂର୍ତ୍ତି ମୋରିୟା ଆଦି ମନ୍ତ୍ର ପାଠ କରି ଲୋକେ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରୁଛନ୍ତି କୋବିଡ ସଂକ୍ରମଣ ପାଇଁ ପୂଜା ମଣ୍ଡପରେ କଟକଣାମାନ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ରାଜ୍ୟ ସରକାର ପୂଜା ପଣ୍ଡାଲଗୁଡ଼ିକୁ ଚଳିତବର୍ଷ ସାଦାସିଧା ଭାବେ ଗଣେଶୋହବ ପାଳନ କରିବାକୁ ନିବେଦନ କରିଛନ୍ତି ଭଗବାନ ଗଣେଶଙ୍କର ବଡ଼ବଡ଼ ମୂର୍ତ୍ତି ସ୍ଥାନରେ ଛୋଟଛୋଟ ମୂର୍ତ୍ତି ଆଶି ପ୍ରଜା କରିବାକୁ ପଣ୍ଡାଲଗୁଡ଼ିକୁ କହିଛନ୍ତି ଗୋଆରେ ମଧ୍ୟ ଗଣେଶ ଚତୁର୍ଥୀ ପାଳନ କରାଯାଉଛି ଗୋଆରେ ଗଣେଶ ଚତୁର୍ଥୀ ସବୁଠୁ ବଡ଼ ପର୍ବ ଭାବେ ପାଳନ କରାଯାଇଥାଏ କୋଙ୍କଣୀ ଭାଷାରେ ଗଣେଶ ଚତୁର୍ଥୀକୁ 'ଚବାଥ୍' ଭାବେ ଗୋଆରେ ପାଳନ କରାଯାଇଥାଏ ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥାନ୍ତି ତେବେ ଚଳିତ ବର୍ଷ କୋଭିଡ୍ ସଂକ୍ରମଣ ଯୋଗୁଁ ରାଜ୍ୟର ବହୁ ଲୋକ ଗଣେଶ ମହୋହବକୁ କାଟ୍ଛାଣ୍ଟ କରି ପାଳନ କରୁଛନ୍ତି ଅଧିକାଂଶ ପରିବାର ମାତ୍ର ଦୁଇ ଦିନ ପାଇଁ ଗଣେଶ ପୂଜା କରିବାକୁ ସ୍ଥିର କରିଛନ୍ତି ଲୋକମାନେ ନିଜ ଘରେ ପୂଜା ଓ ଆରତୀ କରୁଛନ୍ତି ଅନ୍ୟ ବର୍ଷ ଭଳି ଚଳିତବର୍ଷ କୌଣସି ପଣ୍ଡାଲରେ ଗଣେଶ ଉହବ ପାଳନ କରାଯାଉ ନାହିଁ ତାଛଡ଼ା ଗୋଆରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ବର୍ଷର ଗଣେଶ ପୂଜା ପୂର୍ବ ବର୍ଷଗୁଡ଼ିକ ଭଳି ପାଳନ କରାଯାଉ ନାହିଁ

ସେହି ଅନୁପ୍ରବେଶକାରୀମାନେ ଆଜି ସକାଳେ ସୀମା ପାର କରି ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ

କିନ୍ତୁ ସେମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଓ ପାଲଟା ଗୁଳି ଚାଳନାରେ ଅନ୍ତ୍ରପ୍ରବେଶକାରୀମାନଙ୍କର ମୃତ୍ୟୁ ଘଟିଥିଲା